ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍ ଶିକ୍ଷାବିତ୍ ଡକ୍ର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଦୂରଦୂଷ୍ଟିକୁ ଆଧାର କରି ଏହି ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି

ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ ସରକାର ଦେଶର ଉଭୟ ଆନ୍ରଷ୍ଠାନିକ ଏବଂ ଏବଂ ଶୈଖିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି ଛାତ୍ରଛାତ୍ରୀମାନଙ୍କୁ ମାନସିକ ଏବଂ ନୈତିକ ସ୍ତରରେ ସୁଦୂଢ଼ କରିବା ପାଇଁ ଆନୁଷ୍ଠାନିକ ଶକ୍ତି ଉପରେ ଅଧିକ ଜୋର୍ ଦିଆଯାଉଛି ଯୁବକମାନଙ୍କର ଦକ୍ଷତା ଓ ସକ୍ରିୟ ଯୋଗଦାନ ବଳରେ ଆତ୍ମନିର୍ଭର ଭାରତ ସ୍ୱପୁ ସାକାର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଯୁବକମାନଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବୋକୁଷ୍ଟ ପ୍ରଶିକ୍ଷଣ ଦେବାପାଇଁ ଭାରତୀୟ ଦକ୍ଷତା ବିକାଶ ଅନ୍ଦଷ୍ଠାନ ବିଭିନ୍ନ ସହରରେ ପ୍ରତିଷ୍ଠା କରାଯାଉଛି

ତାହା ହେଉଛି ଜ୍ଞାନ ଆତ୍ମସମ୍ମାନ ଏବଂ ନମ୍ରତା

ଏହି ପୁସ୍ତକଗୁଡ଼ିକ ହେଉଛି ଡକ୍ଲର ଆମ୍ଘେଦକର ଜୀବନ ଦର୍ଶନ ଡକ୍ଟର ଆମ୍ଘେଦକର ବ୍ୟକ୍ତି ଦର୍ଶନ ଡକ୍ଟର ଆମ୍ଘେଦକର ରାଷ୍ଟ୍ର ଦର୍ଶନ ଏବଂ ଡକ୍ଟର ଆମ୍ଘେଦକର ଆୟାମ ଦର୍ଶନ

ଯାହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଗୁଜୁରାଟର ଅହନ୍ମଦାବାଦସ୍ଥିତ ଡକୁର ବାବାସାହେବ ଆୟେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଜ୍ଜୁରାଟର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ ପିଏମ୍ ରାଇସିନା ଡାଏଲଗ୍ କୋଭିଡ ନାଇଷ୍ଟିନ୍ ମହାମାରୀ ବିଶ୍ୱ ବ୍ୟବସ୍ଥାର ପୁନଃ ସଂରଚନା ଏବଂ ଚିନ୍ତାର ପୁନର୍ବିନ୍ୟାସ ନିମନ୍ତେ ସୁଯୋଗ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବର୍ତ୍ତମାନର ସମସ୍ୟା ଓ ଭବିଷ୍ୟତର ଆହ୍ପାନଗୁଡ଼ିକର ମୁକାବିଲା ନିମନ୍ତେ ନୂତନ ବ୍ୟବସ୍ଥା ସୃଷ୍ଟିର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ରାଇସିନା କଥାବାର୍ତ୍ତାର ଷଷ୍ଠ ସଂସ୍କରଣକୁ ଭର୍ଚୁଆଲ୍ ଆକାରରେ ଉଦ୍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ସ୍ଥାନରେ ବର୍ଷ୍ଣ ତଥା ପାସ୍ପୋର୍ଟ ନିର୍ବିଶେଷରେ ଏଥିରୁ ମୁକ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ମାନବ ଜାତି ମହାମାରୀକୁ ପରାସ୍ତ କରିପାରିବ ନାହିଁ

ଦାରିଦ୍ର୍ୟ ଏବଂ କ୍ଷୁଧା ଭଳି ସମସ୍ୟାର ସମାଧାନ ନିମନ୍ତେ ସହଯୋଗ ପାଇଁ ସେ ବିଶ୍ୱ ନେତୃତ୍ୱଙ୍କୁ ମଧ୍ୟ ଆହ୍ନାନ କରିଛନ୍ତି ମାନବ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଇସିନା କଥାବାର୍ତ୍ତାର ଏହି ସଂସ୍କରଣ ଆୟୋଜିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଗୋଟିଏ ବର୍ଷ ଧରି ଏକ ବୈଶ୍ୱିକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିବାରେ ଲାଗିଛି ଶହେବର୍ଷ ପୂର୍ବେ ଏହିଭଳି ବୈଶ୍ୱିକ ମହାମାରୀ ଦେଖାଦେଇଥିଲା ବୈଜ୍ଞାନିକ ଗବେଷକ ଏବଂ ଶିଳ୍ପ ଜଗତ ଭୂତାଣୁ କ'ଣ ଏହା କିପରି ବ୍ୟାପେ ଏବଂ ଏହାର ବ୍ୟାପିବାର ଗତିକୁ କିଭଳି ମନ୍ଥର କରିହେବ ସେ ବିଷୟରେ ଅନେକ ପ୍ରଶ୍ୱର ଉତ୍ତର ଦେଇସାରିଛନ୍ତି

ରୁଆଣ୍ଡା ରାଷ୍ଟ୍ରପତି ପଲ୍ କଗାମେ କହିଛନ୍ତି ପ୍ରତିଷେଧକ ଉପଲହ୍ଧତାରେ ସମାନତା ନଥିବାରୁ କୋଭିଡ ନାଇଷ୍ଟିନ୍ ଏକ ଅନ୍ତର୍ଜାତୀୟ ସହଯୋଗ ସଫକଟ ଭାବେ ଉଭା ହୋଇଛି ଭାରତର ଉତ୍ପାଦନ କ୍ଷମତା ଏବଂ ସହଯୋଗ ଭାବନା ବିନା ଆଫ୍ରିକା ଏତେ ପରିମାଣରେ ପ୍ରତିଷେଧକ ପାଇପାରି ନଥାନ୍ତା ବୋଲି ସେ କହିଛନ୍ତି ଏହା ଦ୍ୱାରା ଭାରତ ଓ ଆଫ୍ରିକା ମଧ୍ୟରେ ଅଧିକ ବେସରକାରୀ ସ୍ତରର ସହଯୋଗ ସମ୍ଭାବନା ସୃଷ୍ଟି ହୋଇପାରିଛି ମହାମାରୀ ପରବର୍ତ୍ତୀ ବିଶ୍ୱରେ ଜ୍ଞାନ ଅଭିନବତା ଓ ସବୁଜ ଅର୍ଥନୀତି ଅଭିବୃଦ୍ଧିର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ଜଣେ ଆଇନଜ୍ଞ ଅର୍ଥଶାସ୍ତ୍ରୀ ରାଜନେତା ଓ ସମାଜ ସଂସ୍କାରକ ଭାବେ ଡକ୍ଟର ଆୟେଦକର ସମାଜରୁ ସାମାଜିକ ବିଭେଦ ଓ ଦୁର୍ବଳ ବର୍ଗର ଉନ୍ନତି ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ସ୍ୱାଧୀନତା ପରେ ଦେଶର ପ୍ରଥମ ଆଇନ୍ ଓ ନ୍ୟାୟମନ୍ତ୍ରୀ ଭାବେ ଭାରତୀୟ ସିୟିଧାନର ଚିଠା ପ୍ରସ୍ତୁତି ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କପ୍ରତି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ ଡକୂର ଆମ୍ଘେଦକରଙ୍କ ଜୀବନୀ ସବୁ ସମୟରେ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଦୁର୍ବଳ ଓ ଅବହେଳିତ ବର୍ଗର ଲୋକଙ୍କ ସାମାଜିକ ଓ ଆର୍ଥକ ବିକାଶ ଦିଗରେ ଓ ସେମାନଙ୍କ ମାନବାଧିକାର ସୁରକ୍ଷା ଦିଗରେ ବାବା ସାହେବ ଆମ୍ବେଦକରଙ୍କ ଯୋଗଦାନକୁ ସ୍ମରଣ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ମହାନ ସମାଜ ସଂସ୍କାରକ ଓ ସିୟିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରତ୍ନ ବାବାସାହେବ ଡକ୍ଟର ଆମ୍ବେଦକରଙ୍କୁ ତାଙ୍କ କୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଚଳି କ୍ଷଣାଇଛନ୍ତି

ଭିପି ପିଏମ୍ ଉପରାଷ୍ଟ୍ରପତି ଏମ ଭେଙ୍କିୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି କୋଭିଡ ନାଇଷ୍ଟିନ ମହାମାରୀ ପରିସ୍ଥିତି ସଫପର୍କରେ ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନଙ୍କ ସହ କଥାବାର୍ତ୍ତା କରିବେ ଏହି କଥାବାର୍ତ୍ତା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ

ଆଇପିଏଲ୍ ଆଇପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ